ଗତକାଲିଠାରୁ ଦେଶବ୍ୟାପୀ ଦ୍ୱିତୀୟ ଡୋକ୍ ଟିକାକରଣ ଆରମ୍ଭ ହୋଇଛି

ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡ଼ୁ ଓ କେରଳକୁ ଦିନିକିଆ ଗସ୍ତରେ ଯିବେ

ସେ ଚେନ୍ନାଇ ତଟ ଓ ଆଟ୍ଟିପଟ୍ଟ ମଧ୍ୟରେ ଚତୁର୍ଥ ରେଳଲାଇନକୁ ଉଦ୍ଘାଟନ କରିବାର କାର୍ଯ୍ୟସ୍ଚୀ ରହିଛି

ଆମ ସମ୍ଭାଦଦାତା କଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଚେନ୍ନାଇ ଗସ୍ତ ପୂର୍ବରୁ ସେଠାରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ପ୍ରଧାନମନ୍ତ୍ରୀ ଆକି ସକାଳେ ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍ରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ପ୍ରଧାନମନ୍ତ୍ରୀ କେରଳର କୋଚିଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମଗ୍ର ସହରରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ପୋଲିସ ସହର ଉପରେ କୌଣସି ଡ୍ରୋନ୍ର ଉଡ଼ାଣକୁ ନିଷେଧ କରିଛି

ଏହି ପ୍ରକଳ୍ପ ଆକ୍ରିଲେଟ୍ ଆକ୍ରିଲିକ୍ ଏସିଡ୍ ଓ ଅକ୍ଟୋ ଆଲକୋହଲ୍ ଉତ୍ପାଦନ କରିବ

ପ୍ରଧାନମନ୍ତ୍ରୀ କୋଚିନ୍ ବନ୍ଦରଠାରେ ଆନ୍ତର୍ଜାତିକ କ୍ରଜ୍ ଟର୍ମିନାଲ୍ 'ସାଗରିକା'କୁ ଉଦ୍ଘାଟନ କରିବେ ସେ କୋଚିନ୍ ଶିପ୍ୟାର୍ଡ୍ ଲିମିଟେଡ୍ର ସାମୁଦ୍ରିକ ଇଞ୍ଜିନିୟରିଙ୍ଗ ତାଲିମ ପ୍ରତିଷ୍ଠାନକୁ ଉଦ୍ଘାଟନ କରିବେ ଏହି ଅବସରରେ କେରଳ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଉପସ୍ଥିତ ରହିବେ

ଗ୍ରାମାଞ୍ଚଳ ଲାଗି କାର୍ଯ୍ୟକାରୀ ହେଉଥିବା ଏହି ମିଶନ୍ ଆଧାରାରେ ସହରାଞଳ ପାଇଁ ଏହା ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଲୋକସଭାରେ କହିଛନ୍ତି

ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତକୁ ବିଶ୍ୱର ଶ୍ରେଷ୍ଠ ଅର୍ଥବ୍ୟବସ୍ଥା ମଧ୍ୟରେ ସ୍ଥାନିତ କରିବା ଉଦ୍ଦେଶ୍ୟରେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବିଭିନ୍ନ କ୍ଷେତ୍ରରେ ନିରନ୍ତର ସଂସ୍କାର ମାଧ୍ୟମରେ ଭାରତକୁ ଆତ୍କନିର୍ଭର କରାଇବାର ପ୍ରୟାସ ସରକାର ଜାରି ରଖିଛନ୍ତି

ଏହାଛଡ଼ା ସ୍ୱାସ୍ଥ୍ୟକ୍ଷେତ୍ର ଉପରେ ସରକାର ଅଧିକ ଗୁରୁତ୍ୱ ଦେଇ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି

ଏହି ବିଲ୍ରେ କାମ୍ମ କାଶୁୀର କ୍ୟାଡରକ୍ ଅର୍ଣାଚଳ ପ୍ରଦେଶ ଗୋଆ ମିଜୋରାମ ଓ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଡର ସହ ମିଶ୍ରଣ କରାଯିବାର ବ୍ୟବସ୍ଥା ରହିଛି ଏହି ବିଲ୍ ପର୍ବର୍ ରାଜ୍ୟସଭାରେ ମଧ୍ୟ ପାରିତ ହୋଇସାରିଛି ଲୋକସଭାରେ ଏହି ବିଲ୍ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଏନ୍ଡିଏ ସରକାର କ୍ଷମତାକୁ ଆସିବା ପରେ ଜାମ୍ମୁ କାଶ୍ମୀରରେ ପଞ୍ଚାୟତିରାଜ ଆରମ୍ଭ ହୋଇଛି

ସେ କହିଛନ୍ତି ଜାମ୍ମୁ ଓ କାଶୁୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି ଓ ସେଠାରେ ଅନେକ ବିକାଶମଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ସେ କହିଛନ୍ତି କାମ୍ମ ଓ କାଶ୍ରୀରକ୍ତ ଆତୁନିର୍ଭରଶୀଳ କରାଇବା ପାଇଁ ସରକାର ଚାହାନ୍ତି କେନ୍ଦ୍ର ଶାସିତ ଅଞ୍ଚଳର ଦୂରଦୂରାନ୍ତ ଇଲାକାରେ ବିକାଶ ଅଶାଯିବା ପ୍ରତି ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି

ଏ ସମ୍ଭନ୍ଧୀୟ ବିଲ୍ର ଜାମ୍ମୁ ଓ କାଶୁୀର ରାଜ୍ୟ ମାନ୍ୟତା ସହ କୌଣସି ସମ୍ପର୍କ ନାହିଁ ଓ ଠିକ୍ ସମୟରେ ଜାନ୍ମ୍ କାଶୁୀରକ୍ତ ରାଜ୍ୟର ମାନ୍ୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ଲ ସଚିବ ଡକୁର ମନ୍ଦୀପ୍ ଭଣ୍ଡାରୀ ଗତକାଲି ନ୍ତଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସ୍ଚନା ଦେଇଛନ୍ତି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଟିକାକରଣର ଦ୍ୱିତୀୟ ଡୋଜ୍ ଗତକାଲିଠାର୍ ଦିଆଯିବା ଆରମ୍ଭ ହୋଇଛି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଗତକାଲି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ଏହି ଟିକାକରଣ ଅଭିଯାନର ସମୀକ୍ଷା କରିଛନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ ତଥା ସମ୍ମୁଖ ଯୋଦ୍ଧାଙ୍କୁ ଯେଭଳି କରୋନା ଟିକାର ପ୍ରଥମ ଡୋକ୍ ଦିଆଯାଇପାରିବ ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି

ତେବେ ଗତକାଲି କୌଣସି ବ୍ୟକ୍ତି ଏଥିଯୋଗୁଁ ହସିଟାଲ୍ରେ ଭର୍ତ୍ତି ହୋଇଥିବା ଖବର ହସ୍ତଗତ ହୋଇ ନାହିଁ